ସାବରିମାଳା କେରଳର ସାବରିମାଳାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ମନ୍ଦିରକୁ ସ୍ୱତନ୍ତ ପୂଜାପାଇଁ ଆକି ଖୋଲାଯାଉଛି ଏଥିପାଇଁ ସହରରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ନିଷେଧାଦେଶ ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ସବୁ ବୟସର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାପରଠାରୁ ଦ୍ୱିତୀୟ ଥରଲାଗି ମନ୍ଦିରକୁ ଦର୍ଶନ ପାଇଁ ଖୋଲାଯାଉଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଗତମାସରେ ହିଂସାତ୍କକ ବିଚାକ୍ଷାଭ ପ୍ରଦର୍ଶନ ହୋଇଥିଲା

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ଅନ୍ତର୍ଗତ ପାପାଲ୍ଲୁରୁ ଗ୍ରାମ ନିକଟସ୍ଥ କଙ୍ଗଲରୁ ଆଜି ସକାଳେ ସେମାନଙ୍କ ମୃତଦେହ ମିଳିଛି ଖୋଜାଖୋଜି କାର୍ଯ୍ୟ ପାଇଁ ଗତକାଲି ରାତିରେ ଏସ୍ଓକି ଯବାନମାନେ ସେହି ଅଞ୍ଚଳକୁ ଯାଇଥିଲେ ଯବାନ ଓ ନକ୍ୱଲମାନଙ୍କ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିବାର ଜଣାପଡ଼ିଛି

ଛତିଶଗଡ଼ ଓ୍ୱିଥ୍ଡ୍ରୟାଲ୍ ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଆଜି ହେଉଛି ଶେଷଦିନ

ମନୋନୟନପତ୍ର ଦାଖଲ କରିବା ପାଇଁ ଗତ ଶୁକ୍ରବାର ଦିନ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା ଶନିବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯାଇଥିଲା

ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ହାସଲ କରିବା ସକାଶେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି

ଏଥିସହିତ ଘର ଘର ବୁଲି ଲୋକମାନଙ୍କୁ ସେମାନଙ୍କ ଫଟୋଚିତ୍ର ଥିବା ଭୋଟର୍ ସ୍ଲିପ୍ ଦିଆଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ମତଦାନ ସମୟରେ ଭୋଟର୍ମାନଙ୍କୁ ସେମାନଙ୍କର ଫଟୋ ପରିଚୟ ପତ୍ର ଓ ଫଟୋ ଥିବା ଭୋଟର୍ ସ୍ଲିପ୍ ମତଦାନ କେନ୍ଦ୍ରରେ ଦେଖାଇବାକୁ ପଡ଼ିବ ଭିପି ମଲାଓଡ଼ି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ମଲାୱିର ପ୍ରବାସୀ ଭାରତୀୟମାନଙ୍କୁ ସେଦେଶର ବିକାଶରେ ଭାଗିଦାର ହେବା ଓ ସାମ୍ରହିକ ବିକାଶ ଏବଂ ସହଯୋଗର ଭାରତୀୟ ଦର୍ଶନକୁ ପ୍ରସାର କରିବାଲାଗି ଆହ୍ୱାନ ଦେଇଛନ୍ତି ଗତ ସନ୍ଧ୍ୟାରେ ଲିଲୋଙ୍ଗ୍ୱେରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସ୍ଥାନୀୟ ଲୋକମାନଙ୍କ ବିକାଶରେ ଭାଗିଦାର କରିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ବାନ ଦେଇଛନ୍ତି ଆସନ୍ତାବର୍ଷ କାନୁୟାରୀମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଓ କ୍ରମ୍ଭମେଳାରେ ଅଂଶଗ୍ହଣ କରିବା ଏବଂ ସାଧାରଣତନ୍ତ୍ର ଦିବସ ଉସବରେ ଯୋଗ ଦେବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି ଆଜି ତାଙ୍କ ଗସ୍ତର ଶେଷ ଦିନରେ ସେ ମଲାଞ୍ଜି ରାଷ୍ଟ୍ରପତି ପିଟର୍ ଆର୍ଥର୍ ମ୍ରଥାରିକାଙ୍କ ସହ ମ୍ରହାଁମ୍ରହିଁ ବୈଠକରେ ଯୋଗଦେବେ ଉଭୟ ନେତା ମୋଟାମୋଟି ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବେ ଓ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବେ ଏହି ସମୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଏହାବ୍ୟତୀତ ଉପରାଷ୍ଟ୍ରପତି ଭାରତ ମଲାୱି ବ୍ୟାବସାୟିକ ବୈଠକରେ ଯୋଗ ଦେବେ

ସରକାରୀ କାର୍ଯ୍ୟାଳୟ ଓ କ୍ୱାଟରଗୁଡ଼ିକୁ ମଧ୍ୟ ସେମାନେ ଭଙ୍ଗାରୁଜା କରିଥିଲେ ସିନିୟରମାନଙ୍କ ଅବହେଳା ଯୋଗୁଁ ସେହି ମହିଳା କନେଷ୍ଟବଳଙ୍କର ମୃତ୍ୟୁ ଘଟିଥିବାର ସେମାନେ ଅଭିଯୋଗ କରିଛନ୍ତି

ଆଜିଠାରୁ ପାଗରେ ଉନ୍ନତି ଘଟିବା କଥା ପାଣିପାଗ ବିଭାଗ କହିଛି କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ରାମବନ୍ କିଲ୍ଲାର ବ୍ୟାଟେରୀ ଚଷମାଠାରେ ଭୂଷ୍କଳନ ଯୋଗୁଁ ରାଜପଥ ଅବରୋଧ ହୋଇ ରହିଛି ସେମାନେ କହିଛନ୍ତି ଜନ୍ମୁ ଅଭିମୁଖେ ଯାଉଥିବା ସମସ୍ତ ଯାତ୍ରୀବାହି ଗାଡ଼ି ଓ ଫଳ ଟ୍ରକ୍ଗୁଡ଼ିକୁ ଗତ ରାତି ସୁଦ୍ଧା ଖାଲି କରାଯାଇଥିଲା ରାଜପଥରେ ଆଜି ଯାନବାହନ ଚଳାଚଳପାଇଁ କାର୍ଯ୍ୟସ୍ୱଚୀ ଥିଲା କର୍ତ୍ତ୍ୱପକ୍ଷ କାଶ୍କୀରର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ଚାଲୁ କରିଛନ୍ତି ଭୀଷଣ ତୁଷାରପାତ ଯୋଗୁଁ ଦକ୍ଷିଣ କେନ୍ଦ୍ରୀୟ ଓ ଉତ୍ତର କାଶ୍ମୀରରେ ଫଳ ବଗିଚା ଓ ଫସଲର ବ୍ୟାପକ କ୍ଷତି ଘଟିଛି

ଜେକେ ଦର୍ବାର୍ ଜନ୍ମୁ କାଶ୍ମୀର ସରକାରଙ୍କ ସଚିବାଳୟ କାର୍ଯ୍ୟ ରାଜ୍ୟର ଶୀତକାଳୀନ ରାଜଧାନୀ ଜନ୍ମୁଠାରେ ଆଜି ସକାଳୁ ଆରମ୍ଭ ହୋଇଛି ରାଜ୍ୟପାଳ ସତ୍ୟପାଳ ମଲିକ୍ ଅଭିବାଦନ ଗ୍ରହଣ କରିଛନ୍ତି ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ରାଜ୍ୟପାଳ କହିଛନ୍ତି ବିକେପି ରାଜ୍ୟଶାଖା ସମ୍ପାଦକ ଅନିଲ୍ ପରିହର୍ ଓ ତାଙ୍କର ଭାଇଙ୍କୁ ହତ୍ୟା କରିଥିବା ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଶାନ୍ତିପୂର୍ଣ୍ଣ ଭାବେ ପୌର ନିର୍ବାଚନ ସମ୍ପନ୍ନ ହୋଇଥିବାରୁ ଏଥିରେ ହତୋହାହିତ ହୋଇପଡ଼ି ସେମାନେ ଏଭଳି ବର୍ବର କାଷ୍ଣ କରିଥିଲେ ରାଜ୍ୟପାଳ ପୁଣି କହିଛନ୍ତି ରାଜ୍ୟରେ ବହୁସଂଖ୍ୟାରେ ଲୋକମାନେ ମତଦାନ କରିବାରୁ ଲୋକମାନଙ୍କର ଗଣତନ୍ତ ଉପରେ ବିଶ୍ୱାସର ପ୍ରତିଫଳନ ଘଟିଛି ଦିୱାଲି ଅଯୋଧ୍ୟା ଉତ୍ତର ପ୍ରଦେଶରେ ଦୀପାବଳି ଉତ୍ସବ ଲାଓସ୍ର ଏକ ସାଂସ୍କୃତିକ ଦଳଦ୍ୱାରା ରାମଲୀଳା ପ୍ରଦର୍ଶନ ସହ ଆରମ୍ଭ ହୋଇଛି ଅଯୋଧ୍ୟାର ବିବେକାନନ୍ଦ ଅଡିଟୋରିୟମ୍ରେ ଏହି ରାମଲୀଳା ଅନୁଷ୍ଠିତ ହୋଇଛି ଛୋଟ ଦୀପାବଳିର ମୁଖ୍ୟ ଉହବରେ ରାଜ୍ୟପାଳ ରାମ ନାଏକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସନ୍ତାକାଲି ଅଂଶଗ୍ରହଣ କରିବେ ଚଳିତବର୍ଷ ଦୀପାବଳି ଉହବର ମୁଖ୍ୟ ଆକର୍ଷଣ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ପତ୍ନୀ କମ୍ ଜଙ୍ଗ୍ ସୁଖ୍କ ଉପସ୍ଥିତି ହେବ ଆସନ୍ତାକାଲି ଛୋଟ ଦୀପାବଳି ଉହବରେ ସେ ଅଂଶଗ୍ରହଣ କରିବେ

ଧନ୍ତେରସ୍ ଦୀପାବଳୀ ଉତ୍ସବର ପ୍ରଥମ ଦିନ ଧନ୍ତେରସ୍ ଆଜି ପାଳିତ ହେଉଛି ନୂଆ ନୂଆ ପଦାର୍ଥ ବିଶେଷ କରି ସୁନା ସୁପା ଓ ବାସନକୁସନ କିଶିବାପାଇଁ ଆକି ଏକ ପବିତ୍ର ଦିନ ବୋଲି ବିବେଚନା କରାଯାଏ ଆଜି ମଧ୍ୟ ଲୋକମାନେ ଅନ୍ୟାନ୍ୟ ସାମଗ୍ରୀ ଓ ଗାଡ଼ିମୋଟର କିଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ଧନ୍ତେରସ୍ ସମାଜରେ ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଆଶା ପ୍ରକାଶ କରିଛନ୍ତି

ଏହି କଟକଣା ଯୋଗୁଁ ଇରାନ୍ ସହ ବ୍ୟବସାୟ କରୁଥିବା ବିକାଶମୁଖୀ ଦେଶଗୁଡ଼ିକର କମ୍ପାନୀମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବେ

ଭାରତ ଓ ଚୀନ୍ ଇରାନ୍ରୁ ତୈଳ ଆମଦାନୀ କରିବା ସତ୍ତ୍ୱେ ଇରାନ୍ର ତୈଳ ରପ୍ତାନୀ ବହୁମାତ୍ରାରେ ହ୍ରାସ ପାଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି କଟକଶାକୁ ଇରାନ୍ ଉପରେ ସବୁଠାରୁ କଠୋର କଟକଶା ଭାବେ ଅଭିହିତ କରିଛନ୍ତି

ପ୍ରରସ୍କାର ବାବଦରେ ନଗଦ ପାଞ୍ଚ ଲକ୍ଷ ଟଙ୍କା ଓ ଏକ ମାନପତ୍ର ପୂର୍ବତନ କ୍ରିକେଟ୍ ଖେଳାଳି ଦିଲ୍ଲୀପ ଭେଙ୍କସରକାର ଗତକାଲି ଭ୍ରବନେଶ୍ୱରଠାରେ ଏକ ଉତ୍ସବରେ ତାଙ୍କ ପ୍ରଦାନ କରିଛନ୍ତି